ଭାବେ ଉଭା ହୋଇଛି

ଦୁଇଟି ଲୋକସଭା ଆସନ ଉପନିର୍ବାଚନରେ ଲୋକ ଜନଶକ୍ତି ପାର୍ଟି ବିହାରର ସମସ୍ତିପୁର ଆସନ ହାସଲ କରିଥିବାବେଳେ ମହାରାଷ୍ଟ୍ରର ସତାରା ଆସନ ଏନ୍ସିପି ସପକ୍ଷରେ ଯାଇଛି

ଆସେମ୍କି ପୋଲ୍ସ୍ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି ଶିବସେନା ମେଣ୍ଟ କ୍ଷମତା ବଜାୟ ରଖିଛି ଅପରପକ୍ଷରେ ହରିୟାଣାରେ ଶାସକ ବିଜେପି ଏକ ବୃହତ୍ତମ ଦଳ ଭାବେ ଉଭା ହୋଇଛି

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଶିବସେନାର ଆଦିତ୍ୟ ଠାକ୍ରେ ବିଧାନ ପରିଷଦରେ ବିରୋଧୀ ଦଳ ନୋତା ଏନ୍ସିପିର ଧନଞ୍ଜୟ ମୁଣ୍ଡେ ପୂର୍ବତନ ମୁଖ୍ୟମନ୍ତୀ ଅଶୋକ ଚହ୍ୱାଣ ଓ ପୃଥ୍ୱୀରାଜ ଚହ୍ୱାଣ ପୂର୍ବତନ ଉପମୁଖ୍ୟମନ୍ତୀ ଅଜିତ ପଓ୍ୱାର ପ୍ରମୁଖ ବିଜୟୀ ହୋଇଛନ୍ତି

ରାଜ୍ୟବାସୀ ଏକ ସ୍ୱଷ୍ଟ ଓ ନିର୍ଣ୍ଣାୟକ ଜନମତ ଦେଇଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସରକାର ଗଠନ ନେଇ ସେ କହିଛନ୍ତି କ୍ଷମତାରେ ଅଂଶୀଦାର ହେବା ନେଇ ଦୁଇ ଦଳ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ଅନୁସାରେ କାର୍ଯ୍ୟ କରାଯିବ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ତାଙ୍କ ଦଳ ଓ ବିକେପି ମିଳିତ ଭାବେ ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନ କରିବେ ଏବଂ ପୂର୍ବ ନିଷ୍ପଭି ଅନୁସାରେ ମନ୍ତିମଣ୍ଡଳରେ ଉଭୟ ଦଳର ସମାନ ସଂଖ୍ୟକ ପ୍ରତିନିଧିତ୍ୱ ରହିବ ଶିବସେନା ସରକାର ଗଠନ ପାଇଁ ଅନ୍ୟ କୌଣସି ଦଳ ସହ ହାତ ମିଳେଇବା ସମ୍ଭାବନାକୁ ସେ ଅସ୍ୱୀକାର କରିଚ୍ଚନ୍ତି

ମୁଖ୍ୟମନ୍ତ୍ରୀ ମନୋହରଲାଲ କର୍ଷାଲ ଆସନରୁ ବିକୟୀ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ରଣଦୀପ ସିଂହ ସ୍ତରଜେୱାଲା କଇଥାଲ୍ ବିଧାନସଭା ଆସନର୍ ହାରିଯାଇଛନ୍ତି ବିଜେପିର ଲୀଲାରାମ୍ ତାଙ୍କୁ ପରାସ୍ତ କରିଛନ୍ତି ପୂର୍ବତନ କଂଗ୍ରେସ ମ୍ରଖ୍ୟମନ୍ତ୍ରୀ ଭ୍ପିନ୍ଦର ସିଂହ ହ୍ରଦା ଗଡ଼ି ସାମ୍ପ୍ଲା କିଲୋଇ ଆସନର୍ ବିଜୟୀ ହୋଇଛନ୍ତି ଜନନାୟକ ଜନତା ପାର୍ଟିର ଦୁଷ୍କନ୍ତ ଚୌତାଲା ଉଚ୍ଚନା କଲାଣ ଆସନର୍ ବିଜୟୀ ହୋଇଛନ୍ତି

ଦୁଇ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିହାରର ସମସ୍ତିପୁର ଆସନରୁ ଲୋକ ଜନଶକ୍ତି ପାର୍ଟି ବିଜୟୀ ହୋଇଛି ମହାରାଷ୍ଟ୍ରର ସତାରା ଲୋକସଭା ଆସନ ଏନ୍ସିପି ହାତକ୍ ଯାଇଛି

ପୁଦ୍ରୁଚେରୀରେ ଏକମାତ୍ର ଆସନରେ କଂଗ୍ରେସ ବିଜୟ ଲାଭ କରିଛି ତାମିଲ୍ନାଡ଼ୁରେ ଏଆଇଏଡିଏମ୍କେ ଉଭୟ ବିକ୍ରୋୱାଷ୍ଠି ଓ ନାଙ୍ଗୁନେରି ଆସନରେ ବିଜୟୀ ହୋଇଥିବାବେଳେ ତେଲଙ୍ଗାନାରେ ଏକମାତ୍ର ଆସନ ଟିଆର୍ଏସ୍ ସପକ୍ଷରେ ଯାଇଛି

ମଧ୍ୟପ୍ରଦେଶରେ କଂଗ୍ରେସ ପ୍ରାର୍ଥୀ କ୍ରାନ୍ତିଲାଲ୍ ଭୁରିଆ ଝାବୁଆ ଆସନର୍ ବିକୟୀ ହୋଇଛନ୍ତି ସେହିଭଳି ରାଜସ୍ଥାନରେ କଂଗ୍ରେସର ରୀତା ଚୌଧାରୀ ମଣ୍ଡୁଆ ଆସନରୁ ବିକ୍୍ ୟ ହୋଇଥିବାବେଳେ ଖିନ୍ସୁଆର ଆସନରୁ ଆର୍ଏଲ୍ପିର ନାରାୟଣ ବେନିୱାଲ୍ ବିଜୟୀ ହୋଇଛନ୍ତି ଓଡ଼ିଶାର ବିଜେପୁର ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ବିଜେଡିର ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି ସେହିଭଳି ଛତିଶଗଡ଼ର ଚିତ୍ରକୋଟ୍ ବିଧାନସଭା ଆସନରେ ଶାସକ କଂଗ୍ରେସର ରାଜମାନ ବେଞ୍ଜାମ୍ ବିଜୟୀ ହୋଇଥିବାବେଳେ ମେଘାଳୟର ଏକମାତ୍ର ଆସନରେ ୟୁଡିପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି

ରାଜ୍ୟରେ ଶତ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ଗତକାଲି ମତଦାନ ପରେ ପରେ ଭୋଟ୍ ଗଣତି ହୋଇଥିଲା

ଜନ୍ମୁ କାଶ୍ମୀର ପଞ୍ଚାୟତିରାଜ ବ୍ୟବସ୍ଥାରେ ଗୋଷୀ ଉନ୍ନୟନ ପରିଷଦ ହେଉଛି ଦ୍ୱିତୀୟ ସୋପାନ

ପିଏମ୍ ମନ୍ କୀ ବାତ୍ ବିଧାନସଭା ନିର୍ବାଚନରେ ବିଜେପିକୁ ନିର୍ବାଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଓ ହରିୟାଣାର ଜନସାଧାରଣଙ୍କୂ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ପୂର୍ବାପେକ୍ଷା ତାଙ୍କ ଦଳ ଅଧିକ ପରିଶ୍ରମ କରି ଏହି ଦୁଇ ରାଜ୍ୟର ଜନତାଙ୍କ ସେବା କରିବ

ସେଥିପାଇଁ ଜନତା ପୁନର୍ବାର ଉଭୟଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି

ସୁରକ୍ଷା ସୂତ୍ରରୁ କୁହାଯାଇଛି ଗତକାଲି ଦିନ ଗୋଟାଏ ବେଳେ ପାକିସ୍ତାନୀ ସେନା ତଙ୍ଗଦାର ଅଞ୍ଚଳର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଶିବିର ଓ ଫୁରକିଆନ୍ ଗଳି ଅଞ୍ଚଳକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରିଥିଲେ

ସେମାନଙ୍କ ଆକ୍ରମଣରେ ଜଣେ ଟ୍ରକ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି

ନାଟୋ ଟର୍କି ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଟର୍କିକୁ ନାଟୋ ମେଣ୍ଟର ପ୍ରତିରକ୍ଷା ମନ୍ତ୍ରୀଗଣ ତୀବ୍ର ସମାଲୋଚନା କରିଛନ୍ତି ବ୍ରସେଲ୍ସ୍ଠାରେ ଅନୁଷ୍ଠିତ ନାଟୋ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ଦୁଇଦିନିଆ ସମ୍ମିଳନୀ ଅବସରରେ ସିରିଆ ପ୍ରସଙ୍ଗ ବେଶ୍ ଗୁରୁତ୍ୱ ଲାଭ କରିଥିଲା ନାଟୋର ମହାସଚିବ ଜେନ୍ସ୍ ଷ୍ଟୋଲ୍ଟେନ୍ବର୍ଗ କହିଛନ୍ତି ଆଇଏସ୍ଆଇଏସ୍ ବିରୋଧରେ ମିଳିତ ଲଡ଼ାଇ କରିବାପାଇଁ ଏହି ବୈଠକରେ ନିଷ୍ପଭି ନିଆଯାଇଛି

ଶ୍ରୀ କୋବିନ୍ଦ ରାଜଗିରିଠାରେ ବିଶ୍ୱ ଶାନ୍ତି ସ୍ତ୍ରପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରିବେ

ଏହାକୁ ଡକ୍କର ଶ୍ୟାମାପ୍ରସାଦ ମୁଖାର୍ଜୀ ସୁଡ଼ଙ୍ଗ ନାମରେ ନାମିତ କରିଛନ୍ତି ଗତକାଲି ନ୍ନଆଦିଲ୍ଲୀରେ ଏକ ଉହବରେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରି ଏହି ସୁଡ଼ଙ୍ଗର ନାମ ପରିବର୍ତ୍ତନ ବିଷୟରେ ଘୋଷଣା କରିଛନ୍ତି

ସେ ଦୁହେଁ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ବେନିୟମ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ହୋଇଛି